ସଚିବାଳୟରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ବରେ ଅନୁଷ୍ଷତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ଆଲୋଚନା ହେବାର ପ୍ରସ୍ତାବ ରହିଛି ଗତ ପାଞ୍ ବର୍ଷର ଶାସନ କାଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜନସାଧାରଶଙ୍କ ଆଶା ପ୍ରରଣରେ କେତେଦ୍ର ସଫଳ ହୋଇଛି ତାହାର ସମୀକ୍ଷା କରାଯିବ

ସାରାରାତି ହଜାର ହଜାର ଶ୍ରଦ୍ବାଳୁ ଉଜାଗର ରହି ମହାଦୀପ ଦର୍ଶନ କରିଖଥିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ରା ଗ୍ରହଣ କରାଯାଇଥିଲା

ଏହାକୁ ବାସୀ ଶିବରାତ୍ରି ବୋଲି କୁହାଯାଇଥାଏ

ଏକ ଝରଶା ମଧ୍ଧରୁ ପଥର ଫଟାଇ ବାହାରି ଥିବା ଏହି ପବିତ୍ର ଶିବ ଲିଙ୍ଗ ଦର୍ଶନ ପାଇଁ ଆକି ମାଣ୍ଡା ଡଙ୍ଗୁରୀଠାରେ ହକାର ହଜାର ଭକ୍ତଙ୍କ ସମାଗମ ହେବାର ସୟାବନା ରହିଛି